କର୍ଷ୍ଣାଟକ ବିଧାନସଭାରେ ବିଶ୍ୱାସମତ ଉପରେ ଆଲୋଚନା ସମାପ୍ତ

ଏଥିପାଇଁ କେନ୍ଦ୍ର ଓ ଆସାମ ସରକାର ସୁପ୍ରିମ୍କୋର୍ଟ୍ରେ ଆବେଦନ କରିଥିଲେ ସେମାନେ କହିଥିଲେ ଜାତୀୟ ନାଗରିକ ପଞ୍ଜିକାରେ ଭୁଲ୍ ଭାବେ କେତେକଙ୍କ ନାମ ସାମିଲ କରାଯାଇଥିବାରୁ ଏହାକୁ ବାଦ୍ ଦେବା ପାଇଁ ନମୁନା ପୁନଃ ଯାଞ୍ ପାଇଁ ଅନୁମତି ଦିଆଯାଉ ଭାରତକୁ ସରଣାର୍ଥୀମାନଙ୍କର ରାଜଧାନୀରେ ପରିଣତ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ଓ ଆସାମ ସରକାର କୋର୍ଟ୍ରେ କହିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ କଷ୍ଟିସ୍ ଆର୍ଏଫ୍ ନରିମାନ୍ଙ୍କ ଖଣ୍ଡପୀଠ ଆସାମର ଜାତୀୟ ପଞ୍ଜିକା ସମନ୍ୱୟ ରକ୍ଷାକାରୀ ପ୍ରତୀକ ହଜେଲାଙ୍କ ରିପୋର୍ଟ୍ ଆଧାରରେ ଏହି ରାୟ ଦେଇଛନ୍ତି ଆର୍ଏସ୍ ୟୁଏସ୍ ପ୍ରେଜ୍ କାଶ୍ମୀର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ପାକିସ୍ତାନ ସହ ସବୁ ବକେୟା ସମସ୍ୟାର ସମାଧାନ ଆପୋଷ କଥାବାର୍ତ୍ତା ମାଧ୍ୟମରେ କରାଯିବ ବୋଲି ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ରାଜ୍ୟସଭାରେ ଏକ ସ୍ୱଚ୍ଚକାଳୀନ ବିବୃତ୍ତିରେ ଶ୍ରୀ ଜୟଶଙ୍କର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନ୍ମୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କୁ କୌଣସି ଅନୁରୋଧ କରିନାହାନ୍ତି ସେ କହିଛନ୍ତି ସୀମାପାରି ଆତଙ୍କବାଦ ବନ୍ଦ ନକଲା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥାବାର୍ତ୍ତା କରାଯିବ ନାହିଁ ସେ ଏକଥା ମଧ୍ୟ କହିଛନ୍ତି ସିମ୍ଲା ରାଜିନାମା ଓ ଲାହୋର ଘୋଷଣାନାମା ଆଧାରରେ ଦୁଇଦେଶ ମଧ୍ୟରେ ଆପୋଷ କଥାବାର୍ତ୍ତା ଜରିଆରେ ସବୁ ସମସ୍ୟାର ସମାଧାନ କରାଯିବ ପୂର୍ବରୁ କଂଗ୍ରେସ ଓ ସିପିଆଇ ସଦସ୍ୟମାନେ ସଭାଗୃହରେ ଏହି ପ୍ରସଙ୍ଗ ଉହ୍ଚାପନ କରିଥିଲେ କଂଗ୍ରେସର ଆନନ୍ଦ ଶର୍ମା କହିଥିଲେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଜାଣିବା ପରେ ଦେଶବାସୀ ଆଚୟିତ ହୋଇଯାଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟକୁ ଆସି ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ଉପରେ ସ୍ୱଷ୍ଟୀକରଣ ଦିଅନ୍ତୁ ସିପିଆଇର ଡି ରାଜା ମଧ୍ୟ ଏହିଭଳି ଦାବି ଉତ୍ଥାପନ କରିଥିଲେ ସେ କହିଥିଲେ ବୈଦେଶିକ ମନ୍ତ୍ରୀ ଖାଲି ଅସ୍ୱୀକାର କରିଦେଲେ ଚଳିବ ନାହିଁ ପ୍ରଧାନମନ୍ତ୍ରୀଙ୍କୁ ପାର୍ଲାମେଣ୍ଟରେ ସ୍ୱଷ୍ଟୀକରଣ ଦେବାକୁ ପଡିବ

ଏଭଳି ଗଶ୍ଚଗୋଳିଆ ପରିସ୍ଥିତି ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ ପ୍ରଶ୍ରକାଳ ଆରମ୍ଭ କରିବାକୃ ଉଦ୍ୟମ କରିଥିଲେ କିନ୍ତୁ ସେ ବିଫଳ ହୋଇଥିଲେ ଲୋକସଭାରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଉହ୍ଚାପନ କରିଥିଲେ ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ପ୍ରଶ୍ନକାଳ ପରେ ସରକାର ଏହା ଉପରେ ଉତ୍ତର ରଖିବେ ତେଶେ ଆମେରିକାର କଂଗ୍ରେସ ସଭା ସଦସ୍ୟ ବ୍ରାଡ୍ ସେର୍ମନ୍ ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ କାଶ୍ମୀର ପ୍ରସଙ୍ଗରେ ବିବୃତ୍ତିକୁ ନେଇ ଭାରତୀୟ ରାଷ୍ଟ୍ରଦୃତ ହର୍ଷ ସ୍ରିଙ୍ଗଲାଙ୍କୁ ଟ୍ୱିଟ୍ କରି କ୍ଷମାପ୍ରାର୍ଥନା କରିଛନ୍ତି ତାଙ୍କବାର୍ତ୍ତାରେ ସେ କହିଛନ୍ତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ବୟାନ ଅପରିପକ୍ୱ ଥିଲା ସେ କହିଛନ୍ତି ଦକ୍ଷିଣ ଏସିୟାର ବୈଦେଶିକ ନୀତି ସଂକ୍ରାନ୍ତରେ ଧାରଣା ରଖିଥିବା ସମସ୍ତ ବ୍ୟକ୍ତି ଜାଣନ୍ତି ଯେ କାଶ୍ମୀର ସଂକ୍ରାନ୍ତରେ ଭାରତ ତୂତୀୟ ପକ୍ଷର ହସ୍ତକ୍ଷେପକୁ କଦାପି ଅନୁମତି ଦେବ ନାହିଁ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କଦାପି କହିନଥିବେ ବୋଲି ସମସ୍ତଙ୍କ ଜଣାଅଛି ଆର୍ଏସ୍ ଆଡଜର୍ଣ୍ଣ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ଫ୍ଙ୍କ ବୟାନକୁ ନେଇ ରାଜ୍ୟସଭାରେ ମଧ୍ୟ ସଭା କାର୍ଯ୍ୟକୁ ଆଜି ବାରମ୍ଭାର ମୁଲତବୀ ରଖାଯାଇଛି

ଉପାଧ୍ୟକ୍ଷ କହିଥିଲେ ବୈଦେଶିକ ମନ୍ତ୍ରୀ ଏ ସଂକ୍ରାନ୍ତରେ ବିବୃତ୍ତି ଦେଇ ସାରିଛନ୍ତି ତେଣୁ ସଭାଗୃହରେ ଅନ୍ୟ ପ୍ରସଙ୍ଗ ଉପରେ ବିତର୍କ ହେବା ଉଚିତ୍ ଏହାକୁ ବିରୋଧ କରି କଂଗ୍ରେସ ବାମପନ୍ଥୀ ସମାଜବାଦୀ ପାର୍ଟି ତୂଣମୂଳ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସାଂସଦମାନେ ସଭାକାର୍ଯ୍ୟ ଛାଡ଼ି ଚାଲିଯାଇଥିଲେ ପୂର୍ବରୁ ଗୃହର ନେତା ଥୱର୍ଚାନ୍ଦ ଗେହେଲଟ୍ ପ୍ରଧାନମନ୍ତ୍ରୀ ବିବୃତ୍ତି ଦେବା ପାଇଁ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ବୈଦେଶିକ ମନ୍ତ୍ରୀ ଏ ସଂକ୍ରାନ୍ତରେ ସ୍ୱଷ୍ଟିକରଣ ଦେଇସାରିଥିବାରୁ କାର୍ଯ୍ୟଧାରାରେ ବିରୋଧୀ ଦଳ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବିରୋଧୀ ଦଳର ଏଭଳି ବାଧାବିଘୁକୁ ଦେଶପ୍ରତି ହାନିକାରକ ବୋଲି ମତ ଦେଇଥିଲେ କଂଗ୍ରେସର ଆନନ୍ଦ ଶର୍ମା କହିଥିଲେ ସରକାରଙ୍କ ଉତ୍ତରରେ ବିରୋଧୀ ଦଳ ସନ୍ତୁଷ୍ଟ ନୁହେଁ ଏଣୁ ପ୍ରଧାନମନ୍ତ୍ରୀ ସଭାଗୃହକୁ ଆସି ସ୍ୱଷ୍ଟିକରଣ ଦିଅନ୍ତୁ

ଏହା ପୂର୍ବରୁ ମଧ୍ୟ ସଭାକାର୍ଯ୍ୟକୁ ଦୁଇଥର ମ୍ବଲତବୀ ରଖାଯାଇଥିଲା

ଭାରତୀୟ କୃଷିରେ ପରିବର୍ତ୍ତନ ଆଶିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କର ଏକ ଉଚ୍ଚକ୍ଷମତା ସମ୍ପନ୍ଧ କମିଟି ଗଠନ କରାଯାଇଛି

ଗତକାଲି ବିଳୟିତ ରାତ୍ରି ପର୍ଯ୍ୟନ୍ତ ଗୃହର ଅଧିବେଶନ ବସିବା ପରେ ଆଜି ସକାଳୁ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା

ଆମର ହସ୍ତଗତ ହୋଇଥିବା ଶେଷ ସମ୍ଭାଦ ଅନୁଯାୟୀ ଏହି ସମୟସୀମା ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଶ୍ୱାସମତ ଉପରେ ଭୋଟ୍ ଆରମ୍ଭ ହୋଇନାହିଁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଦ୍ରୋହୀ ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧ ରମେୟା ଦାୟର କରିଥିବା ଆବେଦନକ୍ର ନେଇ ଆଜି ବିଦ୍ରୋହୀ ବିଧାୟକମାନଙ୍କ ଓକିଲମାନେ ବାଚସ୍କତିଙ୍କ ନିକଟରେ ହାକର ହୋଇଥିଲେ ଶାସକ ଦଳର ଅଧିକାଂଶ ସଦସ୍ୟ ବିଶ୍ୱାସ ମତରେ ଭାଗ ନେବା ପାଇଁ ବିଦ୍ରୋହୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଇତିମଧ୍ୟରେ ବେଙ୍ଗାଲ୍ରୁର ପାର୍ଶ୍ୱବର୍ତ୍ତୀ ରେସ୍କୋର୍ସ୍ ରୋଡ୍ ସ୍ଥିତ ଏକ ଆପାର୍ଟ୍ମେଣ୍ଟରେ ସ୍ୱାଧୀନ ବିଧାୟକମାନଙ୍କ ରଖାଯାଇଥିବାର ଅଭିଯୋଗ କରି କଂଗ୍ରେସ କର୍ମୀମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ବର୍ଷ ପେଶା ପଦବୀ ଓ ସ୍ତ୍ରୀ ପୁରୁଷ ତାରତମ୍ୟ ବିନା ପଦ୍କ ପୁରସ୍କାର ପାଇଁ ଏମାନଙ୍କୁ ବିବେଚନା କରାଯାଇଛି ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ଛାଡ଼ି ଦେଲେ ସରକାରୀ ଚାକିରୀଆ ଓ ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦ୍ମ ପୁରସ୍କାର ପାଇଁ ବିବେଚନା କରାଯାଇ ନ ଥାଏ

ଥେରେସା ମେ ପ୍ରଧାନମନ୍ତ୍ରୀ ପଦରୁ ଇସଫା ଦେଇଛନ୍ତି ପାର୍ଟି ଭିତରେ ଥେରେସା ମେଙ୍କ ବିରୁଦ୍ଧରେ ବିଦ୍ରୋହ ଦେଖାଦେବାର୍ ଶ୍ରୀମତୀ ମେ ପ୍ରଧାନମନ୍ତ୍ରୀ ପଦର୍ ଇସ୍ତଫା ଦେଇଥିଲେ ଫଳରେ ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ କରାଯାଇଥିଲା

ଫଳାଫଳ ଘୋଷଣା ପାଇବା ପରେ ନୂଆ ପ୍ରଧାନମନ୍ତ୍ରୀ ତାଙ୍କର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଚୂଡ଼ାନ୍ତ କରିବା ଲାଗି କିଛି ସମୟ ଲାଗିବ ବ୍ରେକ୍ଜିଟ୍ର ଦୃଢ଼ ସମର୍ଥକ ବୋଲି କୁହାଯାଉଥିବା ଭାରତୀୟ ବଂଶୋଭବ ସାଂସଦ ପ୍ରୀତି ପଟେଲ ଓ ଋଷି ସୁନାକ୍ଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ଆଶା କରାଯାଉଛି ତେବେ ଜନ୍ସନ୍ଙ୍କ ଅଧୀନରେ କାମ ନ କରିବା ପାଇଁ ଅଧିକାଂଶ କ୍ୟାବିନେଟ୍ ମନ୍ତ୍ରୀ ଘୋଷଣା କରିଛନ୍ତି ଆଇସିସି ର୍ୟାଙ୍କିଙ୍ଗ୍ସ୍ ଆଇସିସି ଟେଷ୍ଟ ବ୍ୟାଟସ୍ମ୍ୟାନ୍ ର୍ୟାଙ୍କିଙ୍ଗ୍ ତାଲିକାରେ ବିରାଟ କୋହଲି ତାଙ୍କର ପ୍ରଥମ ସ୍ଥାନକୁ ବଜାୟ ରଖିଛନ୍ତି

ବ୍ୟାଡ୍ମିଣ୍ଟନ ଜାପାନ୍ ଓପନ୍ ଜାପାନ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲସ୍ରେ ଭାରତର ସାଇ ପ୍ରଣୀତ୍ ଜାପାନ୍ର କେଷ୍ଟୋ ନିସିମୋତୋଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ଦ୍ୱିତୀୟ ରାଉଣରେ ପ୍ରବେଶ କରିଛନ୍ତି

ସେ ତାଙ୍କର ପରବର୍ତ୍ତୀ ମ୍ୟାଚ୍ରେ ଜାପାନ୍ର କାନ୍ତା ସ୍ରନେୟାମାଙ୍କ ଭେଟିବେ

ତେବେ ପୁରୁଷ ଡବଲ୍ୱରେ ମଣ୍ଟୁ ଆତ୍ରୀ ଓ ସୁମିତ୍ ବି ରେଡ୍ରୀ ମାଲେସିଆର ଯୋଡ଼ି ଗୋହ କେ ଫେଇ ଓ ନୁର୍ ଇଜୁଦ୍ଦିନ୍ଙ୍କଠାରୁ ପରାସ୍ତ ହୋଇ ଟ୍ରର୍ଣ୍ଣାମେଣ୍ଟର ବିଦାୟ ନେଇଛନ୍ତି